ରାଜ୍ୟରେ ସନ୍ତୋଷଜନକଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ

ବାଚସ୍ତିଙ୍କ ଅନୁରୋଧ ସତ୍ୱେ ସଦସ୍ୟମାନେ ନିଜ ନିଜ ଆସନକୁ ଫେରି ନ ଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ କହିବାକୁ ବାଚସ୍ୱତି ସୁଯୋଗ ଦେଇଥିଲେ

ଏ ସମ୍ମର୍କରେ ବିରୋଧୀ ଦଳ ଉତ୍ତର ଚାହୁଁଥିଲେ ମନ୍ତ୍ରୀ ଏହାର ଉଉର ଦେଉନାହାନ୍ତି କି ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଉନାହାନ୍ତି

କରାଯାଉଛି

ଏ ସଂକ୍ରାନ୍ତରେ ଗତକାଲି ସ୍ପାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି

ଏହି ଅବସରରେ ଧବଳେଶ୍ୱର ପୀଠରେ ବାବାଙ୍କ ଦୁଲ୍ବୁଭ କୀରାତାର୍ଜୁନ ବେଶ ଅନୁଷିତ ହେଉଛି

ଅବକାଶ ପରେ ଚତୁର୍କ୍ଷାମୂର୍ଭିଙ୍କୁ ସ୍ୱର୍ଷ ଅଳଙ୍କାରରେ ବିଭ୍ଷିତ କରାଯାଇଛି ଏହି ବେଶରେ ମହାପ୍ରଭୁ ଚୂଳ ଧାରଶ କରଥାନ୍ତି